ନବିକରଣ ଏକବିଂଶ ଶତାବ୍ଦୀରେ ସବୁଠୁ ପ୍ରାସଙ୍ଗିକ ବିଷୟ ବୋଲି କହିଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଇଆଇଟି ଗୁଡ଼ିକ ବ୍ରାଣ୍ଡ ଭାରତକୁ ବିଶ୍ୱରେ ଲୋକପ୍ରିୟ କରାଇଛନ୍ତି

ସେ କହିଛନ୍ତି ଯେଉଁ ଛାତ୍ରଛାତ୍ରୀମାନେ ଆଇଆଇଟି ଗୁଡ଼ିକରୁ ଉତ୍ତୀର୍ଷ ହୋଇଛନ୍ତି ସେମାନେ ସମସ୍ତେ ଦେଶର ବିକାଶରେ କିଛିନାକିଛି ଅବଦାନ କରିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନର ଷ୍ଟାଟ୍ଅପ୍ କମ୍ପାନୀଗୁଡ଼ିକୁ ସାହାଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଆଇଆଇଟି ଓ ଆଇଆଇଟି ଗୁଡ଼ିକରୁ ସ୍ନାତକ ଡିଗ୍ରୀ ଲାଭ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି ଛାତ୍ରଛାତ୍ରୀମାନେ ଆଇଆଇଟି ଗୁଡ଼ିକ ଦ୍ୱାରା ବହୁମାତ୍ରାରେ ଅନୁପ୍ରାଣିତ ହୋଇଆସୁଛନ୍ତି ଓ ଏହାଦ୍ୱାରା ଭାରତ ବିଶ୍ୱରେ ବୈଷୟିକ ଜ୍ଞାନ ସମ୍ଭଳର ଏକ ପ୍ରମୁଖ କେନ୍ଦ୍ରଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ଶ୍ରୀ ମୋଦି କହିଛନ୍ତି ନବୀକରଣ ଏକବିଂଶ ଶତାବ୍ଦୀରେ ସବୁଠୁ ପ୍ରାସଙ୍ଗିକ ବିଷୟ ହୋଇଛି ଦେଶର ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବୀକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି ପରେ ଶ୍ରୀ ମୋଦି ଏନର୍ଜି ସାଇନ୍ ଓ ଇଞ୍ଜିନିୟରିଂ ବିଭାଗର ନୂଆ ଅଟ୍ଟାଳିକା ଓ ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କେନ୍ଦ୍ରକୃ ଉଦ୍ଘାଟନ କରିବେ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ କରିଡ଼ର ସମଗ୍ର ବିଶ୍ୱରେ ଉତ୍ତମମାନର ପ୍ରତିରକ୍ଷା ସାମଗ୍ରୀ ପ୍ରତି ଚାହିଦା ବୃଦ୍ଧି ପାଉଥିବା ଦୃଷ୍ଟିର୍ ପ୍ରତିରକ୍ଷା ଶିଳ୍ପଗ୍ରଡ଼ିକ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବାକୃ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ଅନ୍ତରୋଧ କରିଛନ୍ତି ଉତ୍ତରପ୍ରଦେଶର ଆଲିଗଡ଼ଠାରେ ପ୍ରତିରକ୍ଷା କରିଡ଼ରର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରି ସେ କହିଛନ୍ତି ସରକାର ଏହାକୁ ସବୂମତେ ସହାୟତା କରିବେ

ଶ୍ରୀମତୀ ସୀତାରମଣ କହିଛନ୍ତି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ସଶସ୍ତ ବାହିନୀ ବ୍ୟତୀତ ଅନ୍ୟାନ୍ୟ ବଜାରକ୍ତ ସାମଗ୍ରୀ ପଠାଇ ପାରିବେ ପ୍ନଜିଟିଭ୍ ନୋଟିସ୍ ମ୍ରମ୍ୟାଇର ଏକ ସ୍ୱତନ୍ତ୍ର ପଳାତକ ଅର୍ଥନୈତିକ ଅପରାଧୀ ଆଇନ୍ ଅଦାଲତ ଫେରାର୍ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭାଇ ଓ ଭଉଣୀଙ୍କୁ ଆକି ସମନ କାରି କରିଛନ୍ତି

ଅଦାଲତ କହିଛନ୍ତି ସେମାନେ କୋର୍ଟରେ ହାଜର ହେବାରେ ବିଫଳ ହେଲେ ନୂଆକରି ପ୍ରଶୟନ କରାଯାଇଥିବା ଆଇନ୍ ଅନୁସାରେ ସେମାନଙ୍କର ସମ୍ପଭି ବାଜ୍ୟାପ୍ତ କରିଦିଆଯିବ ସେହି ଦୁଇ ଜଣଙ୍କ ବିରୁଦ୍ଧରେ ଇଡି କଳାଧନ ଅଭିଯୋଗ ଆଣିଥିଲା ଅମିତ ଶାହା ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମ କାତୀୟ ନାଗରିକ ପୁଞ୍ଚିକାକୁ ବିରୋଧ କରୁଥିବାରୁ ବିଜେପି ସଭାପତି ଅମିତ ଶାହା ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି କୋଲକତାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧି ଆସାମ ଚୁକ୍ତି ସ୍ୱାକ୍ଷର କରିଥିଲେ ଓ କଂଗ୍ରେସର ସେତେବେଳେ ଏନ୍ଆର୍ସି କୁ ନେଇ କୌଣସି ଅସୁବିଧା ହେଉନଥିଲା ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ ବାଙ୍ଗଲାଦେଶରୁ ବେଆଇନ୍ ଦେଶାନ୍ତରଣ ଉପରେ କଂଗ୍ରେସ ଏହାର ଆଭିମୁଖ୍ୟ ସ୍ୱଷ୍ଟ କରୁନାହିଁ ବୋଲି ସେ ଦୋଷାରୋପ କରିଛନ୍ତି ଅନ୍ୟ ପକ୍ଷରେ ତୃଣମୂଳ କଂଗ୍ରେସ ବାଙ୍ଗଲାଦେଶରୁ ବେଆଇନ୍ ଦେଶାନ୍ତରଣ ଓ ଦୁର୍ନୀତିକୁ ପ୍ରୋହାହିତ କରୁଛି ବୋଲି ସେ ମଧ୍ୟ ଦୋଷାରୋପ କରିଛନ୍ତି ପାଶ୍ୱାନ୍ ଏସ୍ସି ଏସ୍ଟି ଆକ୍ଟ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶ୍ୱାନ୍ ଅନୁସ୍ତଚୀତ କାତି ଓ ଉପକାତି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଅଭିନନ୍ଦନ କଣାଇଛନ୍ତି ଶ୍ରୀ ପାଶ୍ୱାନ୍ କହିଛନ୍ତି ଏନ୍ଡିଏ ସରକାର ସମାଜର ପଛୁଆବର୍ଗର ଲୋକମାନଙ୍କ ସ୍ୱାର୍ଥ ରକ୍ଷା ଓ ସେମାନଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରମାଣିତ କରିଛନ୍ତି ଦିଲ୍ଲୀରେ ଲୋକଜନଶକ୍ତି ପାର୍ଟିର ଦଳିତ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଅନୁସ୍ଚୀତ କାତି ଓ ଉପଜାତି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍ ଗତକାଲି ବର୍ଷାକାଳିନ ଅଧିବେଶନର ଶେଷ ଦିନରେ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା ନାଇଡୁ ୱାନ୍ ଇଅର୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଜି ଏକବର୍ଷର କାର୍ଯ୍ୟକାଳ ସମ୍ପର୍ଶ୍ଣ କରିଛନ୍ତି ଏକ ବିବୃତ୍ତିରେ ଏହି ବର୍ଷେ ସମୟକୁ ସେ ଅତ୍ୟନ୍ତ ସଫଳ ବୋଲି ବର୍ଷ୍ଣନା କରିଛନ୍ତି

ସେ ସମସ୍ତ ସାତୋଟି ଯାକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ମଧ୍ୟ ଗସ୍ତ କରିଛନ୍ତି

କେରଳ ରେନ୍ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ବିରୋଧୀ ଦଳ ନେତା ରମେଶ ଚେନିତଲାଙ୍କ ସହ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ଖରାପ ପାଗ ଯୋଗୁଁ ହେଲିକେପ୍ଟର ଅବତରଣ ନ କରିପାରିବାରୁ ସେହି ଟିମ୍ ଇଡ଼ୁକି କିଲ୍ଲା ଗସ୍ତ କରିପାରି ନାହାନ୍ତି ପରେ ସେମାନେ ୱାୟାନାଡ୍ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି ଟିମ୍ ମଧ୍ୟ ୟର୍ଷାକୁଲମ୍ର ରିଲିଫ୍ ସିବିରଗୁଡ଼ିକୁ ଗସ୍ତ କରିଛନ୍ତି

ପ୍ରତ୍ୟେକ ମୃତ ଲୋକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମଳକ ସହାୟତା ପ୍ରଦାନ ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସେ କହିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି

ଇତିମଧ୍ୟରେ ବର୍ଷା ସାମାନ୍ୟ କମ୍ ହେବାରୁ ଉଦ୍ଧାର କାର୍ଯ୍ୟ କୋର୍ସୋର୍ରେ ଆରମ୍ଭ ହୋଇଯାଇଛି

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ରାଜ୍ୟକ୍ର ଗସ୍ତରେ ଯିବାର କାର୍ଯ୍ୟସ୍ଚୀ ସ୍ଥିର ହୋଇଛି ସେ କୋଚିରେ ପହଞ୍ଚି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଓ ରିଲିଫ୍ ସିବିରଗ୍ରଡ଼ିକ୍ ପରିଦର୍ଶନ କରିବେ

ଆସନ୍ତାକାଲି ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜ୍ୟର ମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବେ ତାମିଲନାଡ଼ ରେନ୍ ଚେନ୍ନାଇ ଓ ଏହାର ସହରତଳି ଅଞ୍ଚଳରେ ଗତ ରାତିରେ ଭିଷଣ ବର୍ଷା ହୋଇ ଲୋକମାନଙ୍କୁ ଗରମରୁ ରକ୍ଷା ମିଳିଛି

ବର୍ଷା ଯୋଗୁଁ ରାସ୍ତାରେ ଟ୍ରାଫିକ୍ଜାମ୍ ହେବାରୁ ଅଫିସ୍ ଯାଉଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅପରାହ୍ନ ସୁଦ୍ଧା ବର୍ଷା ବନ୍ଦ ହୋଇଯାଇଥିଲେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଛି

ଚଳିତ ବର୍ଷ ବନ୍ଧର ଗେଟ୍କୁ ଦ୍ରଇଥର ଖୋଲା ଯାଇଛି

ଜେ ଆଣ୍ଡ କେ ଛଡ଼ି ମୁକାରକ ପ୍ରଭୁ ଶିବଙ୍କ ପବିତ୍ର ଯଷ୍ଟିକୁ ଆଜି ଶ୍ରୀନଗରରେ ଏତିହାସିକ ଶଙ୍କରାଚାର୍ଯ୍ୟଙ୍କ ମନ୍ଦିରକୁ ଛାଡ଼ି ମୁବାରକରେ ପାରମ୍ପରିକ ରୀତିରେ ନିଆଯାଇଛି ପ୍ରଚଳିତ ପ୍ରଥା ଅନୁସାରେ ଅମରନାଥ ଯାତ୍ରାରେ ଏହି ଯଷ୍ଟିକୁ ନିଆଯାଇଥାଏ ମହନ୍ତ ଦୀପେନ୍ଦ୍ର ଗିରିଙ୍କ ସହ ସାଧୁ ଏବଂ ଭକ୍ତମାନେ ଯଷ୍ଟିକ୍ ଶ୍ରାବଣ ଆମାବ୍ୟାସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ କରିଛନ୍ତି

ଭାରତରୁ ଅଧିକ ଲୋକ ଇସ୍ରାଏଲ୍ ଗସ୍ତ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ଖବର ଅନୁସାରେ ଇସ୍ରାଏଲ୍ ଦୂତାବାସ କହିଛି ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରରୁ ବିଜା ଆବେଦନଗୁଡ଼ିକୁ ମଧ୍ୟ କୋଲକାତା କେନ୍ଦ୍ରରେ ଗ୍ରହଣ କରାଯିବ ଯେଉଁମାନେ ସେଠାକୁ ଚାକିରି ବ୍ୟବସାୟ ପର୍ଯ୍ୟଟନ ବୈଠକ ଓ ସମ୍ମିଳନୀ ପାଇଁ ଯାଉଛନ୍ତି ସେମାନଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କେନ୍ଦ୍ର ଉଦ୍ଦିଷ୍ଟ କୋଲକାତାରେ ଖୋଲାଯାଇଥିବା ନୂଆ କେନ୍ଦ୍ରରେ ଆବେଦନ କରୁଥିବା ପଣ୍ଟିମବଙ୍ଗ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନେ ଏଶିକି ସେମାନଙ୍କର ଦସ୍ତାବିଜ୍ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସକୁ ପଠାଇବାକୁ ପଡ଼ିବ ନାହିଁ

ଇରାନ୍ ଆନିଭରସିରି ଇରାନ୍ ରାଷ୍ଟ୍ରପତି ହସାନ ରୋହାନି ଇରାନ୍ର ଏକତା ବର୍ଷ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି

ଏହାକୁ ନେଇ ଗତମାସରେ ବିରୋଧ କରାଯାଇଥିଲା ରୋହାନି କହିଛନ୍ତି ଆଗାମୀ ନିର୍ବାଚନରେ ରକ୍ଷଣବାଦୀମାନେ ସଂସ୍କାରବାଦୀ ପ୍ରାର୍ଥୀମାନଙ୍କ ପଥରୋଧ କରିବେ ନାହିଁ

ନୂଆ ବ୍ୟବସ୍ଥାରେ ପ୍ରତ୍ୟେକ ମାସରେ ଏସଂକ୍ରାନ୍ତ କାରବାରର ସେଲ୍ସ ରିଟର୍ଣ୍ଣ ପରବର୍ତ୍ତୀ ମାସର ଏକାଦଶ ଦିବସକୁ ଧାର୍ଯ୍ୟ କରାଯାଇଛି